ସମୁଦ୍ରକ୍କଳ ସମେତ ସ୍ବନାମିପ୍ରବଣ ଅଞଳରେ ସତର୍କତାମ୍ଳକ ବ୍ୟବସ୍ଗା ଗ୍ରହଶ କରାଯାଇଛି

ଗତକାଲି ଅର୍ଥମର୍ତ୍ତୀ ଶଶୀଭୃଷଣ ବେହେରା ସିଏଜି ରିପୋର୍ଟ ଉପସ୍ଥାପନ କରିଥିଲେ

ଓଡ଼ିଶାର କୃଷି ପରମ୍ପରାରେ ଥିବା ବିଷୟବସ୍ତୁକୁ ଉଦ୍ୟାନରେ ପ୍ରଦର୍ଶିତ କରାଯାଇଛି

ଶ୍ରୀମ ସୁବ୍ରମଣ୍ୟମ୍ ସେବକ ପ୍ରଶାସନ ଏବଂ ଅଶସେବକଙ୍କଠାରୁ ମତାମତ ସଂଗ୍ରହ କରିବେ

ଏହି ଆଟ୍ଲାସ୍ ଦ୍ୱାରା ରାଜ୍ୟର ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଓ ରାଷ୍ୀୟସ୍ତରର ଅନୁଷ୍ଠାନରେ ଉଚ୍ଚଶିକ୍ଷା ନେଉଥିବା ଛାତ୍ରଛାତ୍ରୀମାନଙ୍କ ଯୋଗଦାନର ସ୍ତିତି ଓ ସଫଳତା ସଂପର୍କରେ ସହଜରେ ଜଣାପଡ଼ିବ ବୋଲି ମନ୍ତୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି